ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି

ପିଏମ୍ ଜନୌଷଧୂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଦେଶର ଜନୌଷଧି କେନ୍ଦ୍ରଗୁଡ଼ିକର ମାଲିକ ଓ ହିତାଧିକାରୀମାନଙ୍କ ସହ ବାର୍ଭାଳାପ କରିଛନ୍ତି ଆଜି ଜନୌଷଧି ଦିବସ ଅବସରରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଗରିବ ଲୋକମାନଙ୍କୁ ଶସ୍ତା ମୂଲ୍ୟରେ ଔଷଧପତ୍ର ଯୋଗାଇ ସେମାନଙ୍କର ସୁସ୍ଥ ଜୀବନ ଯାପନପାଇଁ ରାସ୍ତା ଉନ୍କକ୍ତ କରିଛି

ଶ୍ରୀ ମୋଦି କହିଛନ୍ତି ଏହି କେନ୍ଦ୍ରଗୁଡ଼ିକରୁ ମିଳୁଥିବା ଔଷଧପତ୍ରଗୁଡ଼ିକ ଉତ୍ତମ ମାନର ଓ ସମ୍ପର୍ଶ୍ଣ ନିରାପଦ ବୋଲି ବହୁ ପରୀକ୍ଷାରୁ ଜଣାପଡ଼ିଛି ସେ କହିଛନ୍ତି ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ସ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ଶସ୍ତାରେ ଚିକିତ୍ସା ଯୋଗାଇବା ପାଇଁ ଧାର୍ଯ୍ୟ ଲକ୍ଷ୍ୟପଥରେ ଥିବା ବାଧାବିଘ୍ନଗୁଡ଼ିକୁ ଚିହ୍ନଟ କରିବା ସକାଶେ ତାଙ୍କ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦି କହିଛନ୍ତି ଉତ୍ତମ ହସ୍କିଟାଲ୍ ଓ ଡାକ୍ତର ଯୋଗାଇବାକୁ ସରକାର ଅଗ୍ରାଧିକାର ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରୀ ଡାକ୍ତରଖାନା ଓ ସେଗୁଡ଼ିକରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ପ୍ରଜାତି ଔଷଧ ସୁପାରିସ କରିବାପାଇଁ ପରାମର୍ଶ ଦିଆଯାଇଛି ଏହାଦ୍ୱାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକ୍ତ ନିର୍ଣ୍ଣିତ କରାଯାଇପାରିବ କରୋନା ଭୂତାଣ୍ର ସଂକ୍ରମଣ ବିଷୟରେ ସେ କହିଛନ୍ତି ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ଓ ଭୂତାଣୁ ସଂକ୍ରମଣ ବିଷୟରେ ପ୍ରଚାରିତ ହୋଇଥିବା ଗ୍ରଜବରେ ବିଶ୍ୱାସ ନ କରିବାକୁ ସେ ଲୋକମାନଙ୍କ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭୂତାଣୁ ସଂକ୍ରମଣ ରୋକିବାପାଇଁ ଆମକୁ ଭାରତର ପାରମ୍ପରିକ ଅଭିନନ୍ଦନ ଶୈଳୀ ନମସ୍ତେକୁ ଗ୍ରହଣ କରିବାକୁ ପଡ଼ିବ ଜ୍ୱର କିମ୍ବା କାଶ ଭଳି ଲକ୍ଷଣ ଦେଖାଯିବା ସ୍ଥୁଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି

ଏହି ଯୋଜନା ଆତ୍ମନିଯୁକ୍ତିର ଏକ ଉତ୍ସ ହୋଇପାରିଥିବା ବେଳେ ଏହା ଲୋକମାନଙ୍କୁ ନିୟମତ ତଥା ସ୍ଥାୟୀ ରୋଜଗାର ଦେବାରେ ସାହାଯ୍ୟ କରୁଛି ଶସ୍ତାରେ ଉତ୍ତମାନର ଔଷଧ ଦେଶର ଗରିବ ଓ ଅବହେଳିତ ବର୍ଗର ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନାର ଆରମ୍ଭ କରାଯାଇଥିଲା ଜାବ୍ଡେକର କରୋନା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର କରୋନା ଭୂତାଣୁ ସଂକ୍ରମଣକୁ ନେଇ ଉପୁକ୍ିଥିବା ପରିସ୍ଥିତି ସଂକ୍ରାନ୍ତରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଲୋକମାନଙ୍କୁ କହିଛନ୍ତି

ଏକ ଟ୍ୱିଟ କରି ଶ୍ରୀ ଜାବ୍ଡେକର କହିଛନ୍ତି ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ କରମର୍ଦ୍ଦନ କରିବା ପରିବର୍ତ୍ତେ ଲୋକମାନେ ପରସରକୁ ଅଭିନନ୍ଦନ କ୍ଷାଇବା ସମୟରେ ନମସ୍କାର କରିପାରିବେ କାଶ କ୍ୱର ଓ ଗଳାରେ ଯନ୍ତ୍ରଣା ଆଦିର ଲକ୍ଷଣ ଦେଖାଯିବାସ୍ଥଳେ ତ୍ରରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସେ ଲୋକମାନଙ୍କୁ କହିଛନ୍ତି ସର୍ବସାଧାରଣ ସ୍ଥାନଗୁଡ଼ିକରେ ବହୁସଂଖ୍ୟାରେ ଏକତ୍ରିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ପିଏମ୍ କରୋନା ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁ ସଂକ୍ରାନ୍ତରେ ଆଲୋଚନା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଜି ଏକ ବୈଠକରେ ମିଳିତ ହୋଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ବୈଠକରେ ଯୋଗ ଦେଇଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ସଚିବ ବୈଠକରେ ଉପସ୍ଥିତ ରହିବାର କାର୍ଯ୍ୟସ୍ଟଚୀ ଥିଲା କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ସ୍ଥାନୀୟ ଭାଷାରେ ଲୋକମାନଙ୍କୁ ସତର୍କତାମଳକ ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିବାପାଇଁ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ପଦକ୍ଷେପ ଗ୍ରହଣ କରିବେ

ଉଭୟ ମାଲାୟଲମ୍ ନ୍ୟୁଜ୍ ଚ୍ୟାନେଲ୍ର ବୋର୍ଡ଼ ସଦସ୍ୟଙ୍କ ଜବାବ ଦାଖଲ ହେବା ପରେ ବିସ୍ତୃତ ଆଲୋଚନା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍କଭି ନିଆଯାଇଛି

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି

ୟୁପି ରେନ୍ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସମେତ ରାଜ୍ରର ଆଉ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ତାପମାତ୍ରା ସ୍ୱାଭାବିକଠାରୁ ଅନେକ ଡିଗ୍ରୀ ତଳକୁ ଖସିଆସିଛି ବର୍ଷା ସହ ଜୋର୍ରେ ପବନ ଏବଂ କୁଆପଥର ବୃଷ୍ଟି ଯୋଗୁଁ ଧନଜୀବନର ବ୍ୟାପକ ହାନି ଘଟିଛି

ଏସ୍ବିଆଇ ଚେୟାର୍ମ୍ୟାନ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଚେୟାର୍ମ୍ୟାନ୍ ରଜନୀଶ୍ କୁମାର କହିଛନ୍ତି ସଙ୍କଟର ସମ୍ମୁଖୀନ ହୋଇଥିବା ୟେସ୍ ବ୍ୟାଙ୍କ୍ର ପୁନର୍ଗଠନପାଇଁ ଏକ ଚିଠା ଯୋଜନା ଏସ୍ବିଆଇକୁ ଦିଆଯାଇଛି ମୁମ୍ବାଇରେ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ର ଆଇନଗତ ଓ ପୁଞ୍ଜିନିବେଶ କାର୍ଯ୍ୟର ଦେଖାଶୁଣା କରୁଥିବା ଟିମ୍ଗୁଡ଼ିକ ଏହି ଯୋଜନାକୁ ବିଶ୍ଳେଷଣ କରୁଛନ୍ତି

ଶ୍ରୀ କୁମାର ପୁଣି କହିଛନ୍ତି ପୁଞ୍ଜିନିବେଶକାରୀମାନଙ୍କ କ୍ଷେତ୍ରରେ କିଛିଟା ଅସୁବିଧା ଦେଖାଦେଇପାରେ କିନ୍ତୁ ସେମାନଙ୍କର ଅର୍ଥ ସମ୍ପର୍ଶ୍ଣ ସୁରକ୍ଷିତ ରହିଛି ୟେସ୍ ବ୍ୟାଙ୍କ୍ ଏଫ୍ଏମ୍ ୟେସ୍ ବ୍ୟାଙ୍କ୍ର ଗ୍ରାହକମାନଙ୍କର ଅର୍ଥ ସମ୍ପର୍ଶ୍ଣ ସୁରକ୍ଷିତ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମାକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ୍ ଏହି ସଂକଟର ଶୀଘ୍ର ସମାଧାନ କରିବାକୁ ପ୍ରଚେଷ୍ଟା ଚଳାଇଛି

ଏହାଦ୍ୱାରା ଜମାକାରୀମାନଙ୍କର ଅର୍ଥର ସୁରକ୍ଷାକୁ ନିଶ୍ଚିତ କରାଯାଇ ପାରିବ ଗତକାଲି ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ ଏ ବିଷୟରେ ସୂଚନା ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ୟେସ୍ ବ୍ୟାଙ୍କ୍ର କର୍ମଚାରୀମାନଙ୍କର ବେତନ ଓ ନିଯୁକ୍ତି ବର୍ଷେ ପର୍ଯ୍ୟନ୍ତ ସୁରକ୍ଷିତ ରହିଛି ଓ ବ୍ୟାଙ୍କ୍ରେ ଥିବା ସମସ୍ତ ଜମାରାଶି ଓ ସମ୍ପତ୍ତି ଅକ୍ଷୁର୍ଣ୍ଣ ରହିବ

ଶ୍ରୀମତୀ ସୀତାରମଣ କହିଛନ୍ତି ୟେସ୍ ବ୍ୟାଙ୍କ୍ରେ କ'ଣ ସବୁ ତ୍ରଟି ରହିଛି ସେ ବିଷୟରେ ରିଜର୍ଭ ବ୍ୟାଙ୍କ୍ ସମୀକ୍ଷା କରିବ ବ୍ୟାଙ୍କର ବିଭିନ୍ନ କର୍ମଚାରୀଙ୍କର ଭୂମିକାର ଚିହ୍ରଟ କରଣ ପାଇଁ ମଧ୍ୟ ସରକାର ରିଜର୍ଭ ବ୍ୟାଙ୍କ୍କୁ କହିଛନ୍ତି ୟେସ୍ ବ୍ୟାଙ୍କ୍ ଇଡି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ୟେସ୍ ବ୍ୟାଙ୍କ୍ ପ୍ରତିଷ୍ଠାତା ରାନା କାପୁର୍ଙ୍କ ମୁମ୍ୟାଇସ୍ଥିତ ବାସଭବନରେ ଖାନତଲାସୀ କରିଛି ରାନା କାପୁର୍ ଓ ଅନ୍ୟ କିଛି ଲୋକଙ୍କ ବିରୁଦ୍ଧରେ ଏକ କଳାଧନ ମାମଲା ତଦନ୍ତର ଅଂଶସ୍ୱର୍ପ ଏହି ଖାନ୍ତଲାସୀ କରାଯାଇଛି

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ସହଯୋଗରେ ଜନ୍ମୁ କାଶ୍ମୀର ସ୍ୱେର୍ଟସ୍ କାଉନ୍ସିଲ୍ଦ୍ୱାରା ଆୟୋକିତ ଏହି କ୍ରୀଡ଼ା ଉତ୍ସବରେ ବିଭିନ୍ନ ବିଭାଗର ପ୍ରତିଯୋଗିତା ହେଉଛି ଶ୍ରୀ ରିଜିଜୁ ଗତକାଲି ଗନ୍ଦରବଲ୍ସ୍ଥିତ ଗାଡ଼ୁରା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟଦ୍ୱାରା ଆୟୋଜିତ ଜାତୀୟ ସଂହତି ଶିବିରରେ ଛାତ୍ରଛାତ୍ରୀମାନଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦେଶରେ ଏକତା ସାମ୍ପ୍ରଦାୟିକ ସଦ୍ଭାବ ଜାତୀୟ ସଂହତି ଓ ଫିଟ୍ ଇଣ୍ଡିଆର ପ୍ରୋହାହନ ଦିଗରେ ଦେଶର ଯୁବପିଢ଼ି କିପରି ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ସେଥିପ୍ରତି ସେମାନଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଛି